ବଡ଼ଦିନ ଆକି ହେଉଛି ପବିତ୍ର ପଡ଼ଦିନ ପ୍ରଭୁ ଯୀଶୁଖ୍ରୀଷ୍କ ଜନ୍କ ଦିବସ ଏହାକୁ ଖ୍ରୀଷ୍ଟମାସ ବା ବଡ଼ଦିନ କୁହାଯାଏ ଆଜିର ଦିନରେ ସ୍ୱୟଂ ଇଶ୍ୱର ମନୁଷ୍ୟ ଦେହ ଧାରଣ କରି ଧରାପୂଷକୁ ଓହ୍ଲାଇ ଆସିଥିଲେ ମନୁଷ୍ୟ ସମାଜର ଉନ୍ନତି ତଥା ସମସ୍ତଙ୍କ ଭିତରେ ମଧୁର ସଂପର୍କ ସ୍ତାପନ କରିବା ଲାଗି ସେ ସଂକ୍ବବଦ୍ଧ ଥିଲେ

ଜିଲ୍ଲାର ଆସିକା ସୋରଡ଼ା ବଡ଼ଗଡ଼ ଭଞ୍ଞନଗର ଛତ୍ରପୁର ଦାନ୍ତଲିଙ୍ଗ ନିଧିଆପଲ୍ଲୀ ସମେତ ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ପର୍ବ ପାଳନ କରାଯାଉଛି ଏହି ପର୍ବ ପାଳନ ଉପଲକ୍ଷେ ଚର୍ଚଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି

ଗ୍ରହଣ ଲାଗିଥିବା ସମୟରେ ଶ୍ରୀଜୀଉଙ୍କୁ ଗ୍ରହଶ ଭୋଗ କରାଯିବାର ବିଧି ରହିଛି